ଆକି ସକାଳୁ ଇସ୍ରୋଦ୍ୱାରା ଦ୍ୱିତୀୟ ତଥା ଚୂଡ଼ାନ୍ତ ସଞ୍ଚାଳନ କାର୍ଯ୍ୟ ସମ୍ମନୁ ହୋଇଛି

ଏହି କାର୍ଯ୍ୟ ସହ ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରପୂଷରେ ଅବତରଣ କରିବାପାଇଁ ସମସ୍ତ ପ୍ରସ୍ତତି ସମ୍ମନ୍ ହୋଇଛି

ଏଥିସହିତ ବେଆଇନ ଭାବେ ମଧ୍ୟ ଦୋକାନଘର ତିଆରି ହୋଇଛି ଯାହାକୁ ବିରୋଧ କରି ବ୍ରାହ୍କଶ ନିଯୋଗ ଓ ପ୍ରକାପଶ୍ତା ନିଯୋଗ ପକ୍ଷରୁ ସେବାନୀତି ବନ୍ଦ ରହିଛି

ଉପସ୍ତାନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ଅଧ୍ୟାପକଙ୍କ ଉପସ୍ଥିତି ବୃଦ୍ଧି ପାଇଁ ହୋଇଥିବା ନିଆ ନିୟମକୁ ସଫଳତା ମିଳିଛି

ଯେଉଁ ଶିକ୍ଷାନୁଷାନରେ ବାୟୋମେଟିକ୍ ବ୍ୟବସ୍କା ନଥିବ ସେଠାରେ ତୁରନ୍ତ ସ୍ଥାପନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ

ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥାନ୍ତି

ମାନବାଧୂକାର କମିଶନ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ କଷ୍ଟିସ୍ ବିମଳ ପ୍ରସାଦ ଦାସ ଆଜି ଦାୟିତ୍ୱ ଗ୍ରହଶ କରିଛନ୍ତି

ଗଞ୍ଞେଇ ଚାଲାଶ ହେଉଥିବା ସମୟରେ ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ହୋଇଥିଲା ଗଞ୍ଚେଇ ଚାଲାଣ କରିଥିବା ଉତ୍ତର ପ୍ରଦେଶର ଦୁଇଯୁବକଙ୍କୁ ପୋଲିସ୍ ଅଟକ ରଖିବା ସହ ବାଇକ ଜବତ କରିଛି